ସିବିଆଇ ଉନାଓ ଉନାଓ ବଳାକ୍କାର ପୀଡ଼ିତାଙ୍କ ଦୁର୍ଘଟଣା ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ବିଭିନ୍ନ ସ୍ଥାନରେ ଖାନତଲାସ କରିଛି ଏହି କାର୍ଯ୍ୟ ଜାରି ରହିଥିବାର୍ ଏ ବିଷୟରେ ସବିଶେଷ ତଥ୍ୟ ସିବିଆଇ ପକ୍ଷର୍ ପ୍ରଦାନ କରାଯାଇ ନାହିଁ

ଏଥିରେ ପୀଡ଼ିତାଙ୍କର ଦୁଇ ଜଣ ଖୁଡ଼ୀଙ୍କର ମୃତ୍ୟୁ ଘଟିଥିଲା ଏବଂ ସେ ଓ ତାଙ୍କର ଓକିଲ ଗ୍ରର୍ରତର ଭାବେ ଆହତ ହୋଇଥିଲେ ଏହି ବଳାକାର ଘଟଣାରେ ବିକେପି ବିଧାୟକ କୁଲ୍ଦୀପ୍ ସିଂ ସେନ୍ଗର୍ ଅଭିଯୁକ୍ତ ଅଛନ୍ତି ତାଙ୍କ ନାମରେ ସିବିଆଇ ନରହତ୍ୟା ମମଲା ରୁଜ୍ଜୁ କରିଛି ଇତିମଧ୍ୟରେ ସେନ୍ଗର୍ଙ୍କୁ ବିଜେପିରୁ ବହିଷ୍କାର କରାଯାଇଛି ପିଏମ୍ ୱାର୍କସପ୍ ନ୍ତଆଦିଲ୍ଲୀରେ ଚାଲିଥିବା ବିଜେପି ସାଂସଦମାନଙ୍କର ଦୁଇଦିନିଆ କର୍ମଶାଳାର ଅନ୍ତିମ ଦିବସରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ବୋଧନ ଦେବେ ଗତକାଲି ଶ୍ରୀ ମୋଦି ଏହି କର୍ମଶାଳାର ଅଭ୍ୟାସ ବର୍ଗକ୍ ଉଦ୍ଘାଟନ କରିଥିଲେ ଏଥିରେ ଉଦ୍ବୋଧନ ଦେଇ ସେ କହିଥିଲେ ବିକେପି କେବଳ ଏକ ରାଜନୈତିକ ଦଳ ନୁହେଁ ଏକ ଜୈବିକ ଏକକ ମନ୍ତ୍ରୀ କିୟା ଲୋକପ୍ରତିନିଧି ହେବାପରେ ମଧ୍ୟ ବିଜେପି ସାଂସଦମାନେ ସମାଜର ତଳସ୍ତର ସହ ଯୋଡ଼ି ହୋଇ ଲୋକଙ୍କପାଇଁ କାମ କରିବା ଉଚିତ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲୁଦ ଯୋଶୀ ଏଥିରେ ଉଦ୍ବୋଧନ ଦେଇ କହିଥିଲେ ବିକେପି ତାହାର ନୀତି ଓ ଆଦର୍ଶ ଯୋଗୁଁ ଆକି ଏହି ସ୍ତରକୁ ଉନ୍ନୀତ ହୋଇପାରିଛି ଏହା ଗୋଟିଏ ପରିବାରବାଦରେ ବିଶ୍ୱାସ କରେ ନାହିଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଏବଂ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ କେପି ନଡ୍ଡା ମଧ୍ୟ ଏଥିରେ ଉଦ୍ବୋଧନ ଦେଇଥିଲେ ପ୍ରେସିଡେଣ୍ଟ ରିଟର୍ଣ୍ଣଡ୍ ଆଫ୍ରିକୀୟ ରାଷ୍ଟ୍ର ବେନିନ୍ ଗାମ୍ପିଆ ଓ ଗିନି ଗସ୍ତ ଶେଷ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସକାଳେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ଏହି ତିନୋଟି ପଣ୍ଟିମ ଆଫ୍ରିକୀୟ ରାଷ୍ଟ୍ର ଗସ୍ତ କରିବାରେ ଶ୍ରୀ କୋବିନ୍ଦ ଦେଶର ପ୍ରଥମ ରାଷ୍ଟ୍ରପତି ତାଙ୍କର ଏହି ସପ୍ତାହବ୍ୟାପୀ ଗସ୍ତକ୍ରମ ଅବସରରେ ସମ୍ପୃକ୍ତ ତିନି ଦେଶର ରାଷ୍ଟ୍ରପତିମାନଙ୍କ ସହ ଶ୍ରୀ କୋବିନ୍ଦ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ଏସବୁ ଦେଶ ସହ ଭାରତ ମଧ୍ୟ ଏହି ଅବସରରେ ପାରମ୍ପରିକ ଔଷଧ ଆଫ୍ରିକା ଇ ନେଟ୍ୱାର୍କ ପ୍ରୋଜେକ୍ଟ ସୌର ଓ ଅଣପାରମ୍ପରିକ ଶକ୍ତି ଆୟ୍ଟ୍ରେ'ବେଦ ଇ ଶିକ୍ଷା ଏବଂ ଆଉ କେତେକ କ୍ଷେତ୍ରରେ ବିଭିନ୍ନ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ଗିନିରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦଙ୍କ ସେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ନ୍ୟାସନାଲ୍ ଅର୍ଡ଼ର ଅଫ୍ ମେରିଟ୍ ପ୍ରଦାନ କରାଯାଇଥିଲା

ସେ ଆହୁରି କହିଛନ୍ତି ଯେ କାଶ୍ମୀର ଉପତ୍ୟକାରେ ଶାନ୍ତିଭଙ୍ଗ କରିବା ଏବଂ ଅମରନାଥ ଯାତ୍ରାରେ ବାଧା ସୂଷ୍ଟି କରିବା ନିମନ୍ତେ ଗତ ଦୁଇଦିନ ଧରି ପାକିସ୍ତାନ ପକ୍ଷରୁ ବହୁବାର ଚେଷ୍ଟା କରାଯାଇଛି

ଭାରତୀୟ ସେନା ପକ୍ଷରୁ ଏହାର ଜବାବ ଦିଆଯାଇଛି ଏଥିରେ କେହି ହତାହତ ହୋଇଥିବା ଖବର ମିଳିନାହିଁ ରେଲ୍ୱେ କ୍ୟାନ୍ସେଲେସନ୍ ରେଳବାଇ ପକ୍ଷରୁ କାମ୍ମୁ କଟ୍ରା ଓ ଉଦମପୁର ଷ୍ଟେସନରୁ ଯାତ୍ରା ଆରମ୍ଭ କରୁଥିବା ଯାତ୍ରୀମାନଙ୍କ ସଂରକ୍ଷିତ ଟିକେଟ୍ ବାତିଲ କରିବା ପାଇଁ କୌଣସି ଦେୟ ଆସନ୍ତା ମଙ୍ଗଳବାର ସୁଦ୍ଧା ଲାଗୁ ନ କରିବା ଲାଗି ନିଷ୍ପଭି ନିଆଯାଇଛି ଏହି ସୁବିଧା ଅନ୍ୟ ସ୍ଥାନମାନଙ୍କରୁ ଏହି ସବୁ ଷ୍ଟେସନ୍କୁ ଆସୁଥିବା ଯାତ୍ରୀମାନଙ୍କ କ୍ଷେତ୍ରରେ ମଧ୍ୟ ଳାଗୁ କରାଯିବ ସୁରକ୍ଷା ଦୃଷ୍ଟିକୋଶରୁ କାମ୍ମୁ ଓ କାଶ୍କୀର ପ୍ରଶାସନ ପକ୍ଷରୁ ଅମରନାଥ ଯାତ୍ରୀଙ୍କ ଯାତ୍ରା କାର୍କଛାଣ୍ଟ କରାଯିବା ପାଇଁ ଏପରି ନିଷ୍କଭି ଗ୍ରହଣ କରାଯାଇଛି

ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ବିଭିନ୍ନ କରୁରୀକାଳୀନ କେନ୍ଦ୍ର ପରିଦର୍ଶନ କରି ପରିସ୍ଥିତି ଅନ୍ଧ୍ୟାନ କରିଛନ୍ତି ଏହିସବୁ ଅଞ୍ଚଳରେ ପ୍ରବାହିତ ଅଧିକାଂଶ ନଦୀରେ ବନ୍ୟା ଆସିଛି ଅପରପକ୍ଷରେ ବର୍ଷାରେ ବିଶେଷ ପ୍ରଭାବିତ ବଡ଼ୋଦରା ନଗରୀର ସ୍ଥିତିରେ ଉନ୍ନତି ଆସିଛି

ଗତକାଲି ରାତିସାରା ମ୍ରଷଳ ଧାରାରେ ବର୍ଷା ହୋଇଥିଲା ଆକ୍ଟି ସକାଳୁ ମଧ୍ୟ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି ଏହାଫଳରେ ସହରର ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା ସହ ଜନଜୀବନ ଗୁରୁତର ଭାବେ ବ୍ୟାହତ ହୋଇଛି ଏହି ବର୍ଷା ଯୋଗୁଁ ରେଲ୍ ଓ ବିମାନ ସେବା ବ୍ୟାହତ ହୋଇଥିବାର ଖବର ମିଳିଛି ବର୍ଷା ଆହୁରି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯିବା ପରେ ମୁମ୍ଭାଇବାସୀଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିଯିବ ବୋଲି ଅନୁମାନ କରାଯାଉଛି

ସମ୍ପୁକ୍ତ ବ୍ୟାଙ୍କ୍ସମୃହ ଏ କ୍ଷେତ୍ରରେ ରିଜର୍ଭ ବ୍ୟାଙ୍କ୍ର ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀ ଉଲ୍ଲ୍ଙ୍ଘନ କରିଛନ୍ତି ବୋଲି କେନ୍ଦ୍ରୀୟ ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି ବ୍ୟାଙ୍କ୍ ଅଫ୍ ବରୋଦା ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଇଣ୍ଡିଆନ୍ ଓଭରସିଜ୍ ଓ ୟୁନିୟନ୍ ବ୍ୟାଙ୍କ୍ ଉପରେ ଦେଢ଼କୋଟି ଟଙ୍କା ଲେଖାଏଁ କୋରିମାନ ଲାଗୁ କରାଯାଇଛି ସେହିଭଳି ଆଲ୍ଲାହାବାଦ ବ୍ୟାଙ୍କ୍ ଓ ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ର ଉପରେ ଦୂଇ କୋଟି ଟଙ୍କା ଲେଖାଏଁ କୋରିମାନା କରାଯାଇଥିବାବେଳେ ଓରିଏଖାଲ୍ ବ୍ୟାଙ୍କ୍ ଅଫ୍ କର୍ମସ ଉପରେ ଏକ କୋଟି ଟଙ୍କା ଜୋରିମାନା ଲାଗ୍ର କରାଯାଇଛି

ଏ ସମ୍ପର୍କରେ ସ୍ଟଚନା ଦେଇ ସ୍ୱତନ୍ତ୍ର ତଦନ୍ତକାରୀ ଦଳର ପୁଲିସ୍ ଅଧୀକ୍ଷକ ଏନ୍ଏସ୍ ବ୍ରାର୍ କହିଛନ୍ତି ୱାଙ୍ଗ୍ଚିନ ୱାଙ୍ଗ୍ପାନ୍ ନାମକ ଏହି ସନ୍ଦିଗ୍ର ଆତଙ୍କବାଦୀକୁ ନହରଲାଗୁନ୍ ଅଞ୍ଚଳରୁ ଗିରଫ କରାଯାଇଛି

ଥାଇଲ୍ୟାଣ୍ଡ ଓପନ୍ ବ୍ୟାଡ୍ମିଷ୍ଟନ୍ରେ ଭାରତୀୟ ଯୋଡ଼ି ସାତ୍ତିକ୍ ସାଇରାଜ ରାଙ୍କିରେଡ଼ୀ ଏବଂ ଚିରାଗ୍ ସେଟ୍ଟି ଆଜି ଥାଇଲ୍ୟାଣ୍ଡ ଓପନ୍ ଡବ୍ଲ୍ସ୍ ଫାଇନାଲ୍ରେ ଚୀନ୍ର ତୂତୀୟ ମାନ୍ୟତାପ୍ରାପ୍ତ ଲି କୁନ୍ ହୁଇ ଏବଂ ଲିଉ ୟୁ ଚେନ୍ଙ୍କୁ ଭେଟିବେ